ଗତକାଲି ସ୍ଥଳଭାଗ ଛୁଇଁବା ପରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି

ବିଶେଷକରି ପଣ୍କିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି

ଅପରପକ୍ଷେ କିଲ୍ଲା କୃଷି ଓ ରାଜସ୍ୱ ବିଭାଗ ଏକାଠି ପ୍ରଭାବିତ ଚାଷବାସର ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଆଜି ଜିଲ୍ଲାପାଳ ମଧୁସ୍ଦନ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି

ବର୍ଷା ପ୍ରଭାବରୁ ଚାଷୀମାନେ ଖଳାରେ କମାଇ ରଖିଥିବା ଧାନକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ ବିଫଳ ହୋଇଛନ୍ତି

କିଲ୍ଲା ପ୍ରଶାସନ ଓ ସରକାର କ୍ଷୟକ୍ଷତି ଆକଳନ କରି ସହାୟତା ପାଇଁ ଚାଷୀମାନେ ଦାବି କରିଛନ୍ତି

ଏହି ବିବାଦୀୟ ପରିସ୍ଚିତି ଓ ଆଦୋଳନ ବିଷୟରେ ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି

ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି

ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ସ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଜେପି ଅଭିଯୋଗ କରିଛି ବନ୍ଦ ପାଳନ ପ୍ରଭାବରେ ବାରିପଦା ସମେତ ଉଦଳା କରଞ୍ଚିଆ ଏବଂ ରାଇରଙ୍ଗପୁରଠାରେ ବିଚାର ବିଭାଗୀୟ ଅଦାଲତ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଡାକଘର ଶିକ୍ଷାନୁଷ୍ଠାନ ଦୋକାନ ବଜାର ବନ୍ଦ ରହିଛି

ବର୍ଷା ମଧ୍ଧ ଏହି ଅଙ୍ଗନଓ୍ୱାଡ଼ି ଆନ୍ଦୋଳନକାରୀଙ୍କ ଉଠାଇ ପାରିନାର୍ହି